ମିଜୋରାମ୍ରେ ମିଜୋ କାତୀୟ ସାମ୍ରଖ୍ୟ କଂଗ୍ରେସକୁ ଗାଦିଚ୍ୟତ କରି କ୍ଷମତା ଅକ୍ତିଆର କରିବାକୁ ଅଗ୍ସର ହେଉଥିଲା ବେଳେ ତେଲେଙ୍ଗାନାରେ ଟିଆର୍ଏସ୍ କ୍ଷମତାକୁ ଫେରିବା ପ୍ରାୟ ନିଶ୍ଚିତ ହୋଇଛି

ଦିବଙ୍ଗତ ନେତାମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ପୂର୍ବକ ଶୋକ ପାଳନ ପରେ ଉଭୟ ସଭାଗୃହକୁ ଆଜି ମୁଲତବୀ ରଖାଯାଇଛି

ପିଭି ସିନ୍ଧୁ ଓ ସମୀର ବର୍ମା ଏହି ପ୍ରତିଯୋଗୀତା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି

ଛତିଶଗଡ଼ ମଧ୍ୟପ୍ରଦେଶ ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ପାଇଁ ତଥାପି ଭୋଟ୍ ଗଣତି ଚାଲିଛି ମିକୋରାମ୍ରେ ମୁଖ୍ୟମନ୍ତ୍ରୀ ଲାଲ୍ ଥାନ୍ହୱାଲ୍ ଦୁଇଟିଯାକ ଆସନରୁ ହାରି ଯାଇଛନ୍ତି ତାଙ୍କୁ ମିଜୋ ଜାତୀୟ ସାମୁଖ୍ୟ ପ୍ରାର୍ଥୀ ଟିଜେ ଲାଲ୍ ନୁନ୍ଟୁଲୁଆଙ୍ଗା ଚମ୍ପାହି ଦକ୍ଷିଣ ନିର୍ବାଚନ ମଣ୍ଡଳୀରୁ ହରାଇଥିବା ବେଳେ ନିର୍ଦ୍ଦଳୀୟ ପ୍ରାର୍ଥୀ ଲାଲ୍ ଡୁହୋମା ସେର୍ଚ୍ଚିପ୍ ଆସନରୁ ହରାଇଛନ୍ତି ଆମର ସମ୍ଭାଦଦାତା ଜଣାଇଛନ୍ତି ମିଜୋ ଜାତୀୟ ସାମୁଖ୍ୟର ସମର୍ଥକମାନେ ଆଇଜଲ୍ର ବିଭିନ୍ନ ଭୋଟ୍ ଗ୍ରହଣ କେନ୍ଦ୍ର ଓ ଅନ୍ୟ ସହରଗୁଡ଼ିକରେ ଏକତ୍ରିତ ହୋଇ ନାଚ ଗୀତରେ ମାତିଛନ୍ତି

ବିଜେପିକୁ ଗୋଟିଏ ଆସନ ମିଳିଥିବାବେଳେ ଅନ୍ୟମାନେ ଦୁଇଟି ଆସନରେ ଆଗୁଆ ଅଛନ୍ତି

ସେ କଂଗ୍ରେସ ପ୍ରାର୍ଥୀ ପ୍ରତାପ ରେଡ୍ରୀଙ୍କୁ ଗଜୱେଲ୍ ଆସନରୁ ହରାଇ ଦେଇଛନ୍ତି

ବିଜେପିର ରାଜା ସିଂହ ଗୋସାମହଲ ଆସନରୁ ବିଜୟୀ ହୋଇଛନ୍ତି

ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ନିକଟତମ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱୀ ମାନବେନ୍ଦର ସିଂହଙ୍କୁ ଝଲରପାଟନ ଆସନରୁ ହରାଇଛନ୍ତି ମାନବେନ୍ଦର ସିଂହ ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ ରାଜ୍ୟର ବାଚସ୍କତି ତଥା ବିଜେପି ପ୍ରାର୍ଥୀ କେିଳାସ ଚନ୍ଦ୍ର ମେଘୱାଲ୍ ସାହାପୁରା ସଂରକ୍ଷିତ ଆସନରୁ ବିଜୟୀ ହୋଇଛନ୍ତି

ରାଜ୍ୟର ଶିକ୍ଷାମନ୍ତ୍ରୀ ବାସୁଦେବ ଦେବନାନି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନିତା ଭଡେଲ୍ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ କୀରଣ ମାହେଶ୍ୱରୀ ବିକୟୀ ହୋଇଛନ୍ତି ତେବେ ମନ୍ତ୍ରୀ ସୁଦୀଲ କଟାରା ହାରିଯାଇଛନ୍ତି କଂଗ୍ରେସ ପ୍ରାର୍ଥୀ ସିପି ଯୋଶୀ ନାଥୱାଡ଼ା ଆସନରେ ଆଗୁଆ ଅଛନ୍ତି

ସମାଜବାଦୀ ପାର୍ଟିକୁ ଗୋଟିଏ ଆସନ ମିଳିଛି ଓ ଗୋଟିଏ ଆସନରେ ଆଗୁଆ ଅଛି

ବିରୋଧୀ ଦଳ ନେତା ତଥା କଂଗ୍ରେସ ପ୍ରାର୍ଥୀ ଅଜ୍ଚୟ ସିଂହ ଚୁର୍ହଟ୍ ଆସନରେ ଆଗୁଆ ଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ କଂଗ୍ରେସ ନେତା ଦିଗ୍ବିଜୟ ସିଂହଙ୍କ ପୁଅ ରାଜ୍ୟବର୍ଦ୍ଧନ ସିଂହ ରାଘୋଗଡ଼ ଆସନରୁ ବିଜୟୀ ହୋଇଛନ୍ତି

କଂଗ୍ରେସ ପ୍ରାର୍ଥୀ ସରତାଲ ସିଂହ ହୋସଙ୍ଗାବାଦ୍ ଆସନରେ ବିଜେପି ନେତା ତଥା ବାଚସ୍କତି ସୀତା ସରଣ ଶର୍ମାଙ୍କଠାରୁ ପଛରେ ଅଛନ୍ତି ପ୍ରର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ୍ ଗୌରଙ୍କ ବୋହ ବିଜେପି ପ୍ରାର୍ଥୀ କ୍ରୀଷ୍ଣା ଗୌର୍ ଗୋବିନ୍ଦପୁରା ଆସନରେ ଆଗରେ ଅଛନ୍ତି

ମୁଖ୍ୟମନ୍ତ୍ରୀ ରମଣ ସିଂହ ରାଜନନ୍ଦନ ଗାଓଁ ନିର୍ବାଚନ ମଣ୍ଡଳୀରେ ଆଗରେ ଅଛନ୍ତି କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଝିଆରୀ କରୁଣା ଶୁକ୍ଲା ସେହି ଆସନରେ ପଛରେ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କନତା କଂଗ୍ରେସ ଛତିଶଗଡ଼ ନେତା ଅଜିତ ଯୋଗୀ ମାରଓ୍ୱାହି ଆସନରେ ଆଗୁଆ ଥିଲାବେଳେ ତାଙ୍କ ପତ୍ନୀ ରେଣୁ ଯୋଗୀ କୋଟା ଆସନରେ ଆଗ୍ରଆ ଅଛନ୍ତି ରାଜ୍ୟ କଂଗ୍ରେସ ସଭାପତି ଭୂପେଶ ବାଘେଲ ପଟନ୍ ଆସନରେ ଆଗୁଆ ଅଛନ୍ତି ପିଏମ୍ ପାର୍ଲାମେଣ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି କହିଛନ୍ତି ଆଜିଠାରୁ ଆରମ୍ଭ ହୋଇଥିବା ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନରେ ରାଜନୈତିକ ଦକ୍ଷଗଡ଼ିକ ବିତର୍କରେ ଅଂଶଗ୍ହଣ କରିବା ଉଚିତ ପାର୍ଲାମେଣ୍ଟ ବାହାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶୀ ମୋଦି କହିଛନ୍ତି ଉଭୟ ସଭାଗୃହରେ ସବୁ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ସରକାର ପ୍ରସ୍ତତ ଅଛନ୍ତି ସେ କହିଛନ୍ତି ଏହି ଅଧିବେଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ପଡ଼ିରହିଥିବା ଲୋକହିତକର ବିଲ୍ଗୁଡ଼ିକୁ ପାସ୍ କରାଇବା ମଧ୍ୟ ନିହାତି ଜର୍ରି ସଦସ୍ୟମାନଙ୍କ ମଧ୍ୟରେ ଖୋଲା ମନୋଭାବର ସହ ବିତର୍କ ଏବଂ ଅଧିବେଶନ ସୁରୁଖୁରୁରେ ଚାଲିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ପୂର୍ବତନ ଲୋକସଭା ବାଚସ୍କତି ସୋମନାଥ ଚାଟାର୍ଜୀ ଓ ପୂର୍ବତନ ସଂସଦୀୟ ମନ୍ତ୍ରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ପରେ ଆଜି ଦିନର କାର୍ଯ୍ୟଧାରାକୁ ମୁଲତବୀ ରଖାଯାଇଛି

ପୁଲିସ୍ ଯବାନମାନେ ଜେଇନ୍ପୋରାରେ ସଂଖ୍ୟାଲଘୁ ସଂପ୍ରଦାୟମାନେ ବାସ କରୁଥିବା ଏକ ସମୁହ ଗୃହକୁ ଜଗିଥିଲାବେଳେ ସେହି ଆକ୍ରମଣ ହୋଇଥିଲା ଏସ୍ସି ଭିକ୍ଟିମ୍ ସୁପ୍ରିମକୋର୍ଟ କହିଛନ୍ତି ବଳାକ୍କାର ଓ ଯୌନ ପୀଡ଼ିତାମାନଙ୍କର ନାମ ଓ ପରିଚୟ ପ୍ରକାଶ କରାଯାଇ ପାରିବ ନାହିଁ ମୁଦ୍ରଣ ଓ ଇଲେକ୍ଟ୍ରୋନିକ୍ ଗଣମାଧ୍ୟମକୁ ଜାରି ନିର୍ଦ୍ଦେଶନାମାରେ ଏହା କୁହାଯାଇଛି ଏହି ନିର୍ଦ୍ଦେଶନାମାରେ ଏକଥା ମଧ୍ୟ କୁହାଯାଇଛି ବଳାକ୍କାର ଓ ଯୌନ ଉତ୍ପୀଡ଼ନ ତଥା ନାବାଳିକାମାନେ ସଂଶ୍ଳିଷ୍ଟ ଏଭଳି ଘଟଣା ବିଷୟରେ ଏତଲା ରୁଜୁ କରାଯାଇଥିଲେ ମଧ୍ୟ ପୁଲିସ୍ ତା'ର ଓ୍ପେବ୍ସାଇଟ୍ରେ ସେମାନଙ୍କ ନାମ ପ୍ରକାଶ କରିପାରିବ ନାହିଁ ବଳାକାର ପୀଡ଼ିତାମାନଙ୍କୁ ଅସ୍କୃଶ୍ୟଭାବେ ବ୍ୟବହାର କରାଯାଉଥିବା ବିଷୟ ପ୍ରତି ସୁପ୍ରିମକୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି ପ୍ରେଜ୍ ଭିଜିଟ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଁ୍ୟାମାର୍ ରାଷ୍ଟ୍ରପତିଙ୍କ ସହ ପ୍ରତିନିଧି ସ୍ତରୀୟ କଥାବାର୍ତ୍ତା କରିଛନ୍ତି ଆଙ୍କି ସକାଳେ ଶ୍ରୀ କୋବିନ୍ଦଙ୍କୁ ମ୍ୟାମାର୍ ରାଷ୍ଟ୍ରପତି ଭବନଠାରେ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଥିଲା ଭାରତ ଓ ମ୍ୟାମାର୍ ମଧ୍ୟରେ ଦୁଇଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ଭାରତରେ ମ୍ୟାମାର୍ ବିଚାର ବିଭାଗୀୟ ଅଧିକାରୀମାନଙ୍କୁ ଦିୱାନୀ ଆଇନ୍ ଫୌକଦାର ଆଇନ୍ ପରିବେଶ ଓ ଚିକିତ୍ସା ଆଇନ୍ କ୍ଷେତ୍ରରେ ପ୍ରଶିକ୍ଷଣକୁ ନେଇ ପ୍ରଥମ ବୁଝାମଣା ସ୍ୱାକ୍ଷରିତ ହୋଇଥିବା ବେଳେ ବିଜ୍ଞାନ ଓ କାରିଗରି ବିଦ୍ୟା କ୍ଷେତ୍ର ବିଶେଷ କରି ଶିଳ୍ପ କୃଷି ଓ ଅନ୍ୟ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଦ୍ୱିତୀୟ ରାଜିନାମା ସ୍ୱାକ୍ଷରିତ ହୋଇଛି

ସୁରକିତ୍ ଅର୍ଥନୀତିଜ୍ଞ ସୁରଜିତ ଭାଲା ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦରେ ସାମୟିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ସରକାରୀ ଭାବେ କୁହାଯାଇଥିବା ଖବରକୁ ଉଦ୍ଧାର କରି ଆମର ସମ୍ଭାଦଦାତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ଏହି ପରିଷଦର ମ୍ରଖ୍ୟ ଅଛନ୍ତି ନିତିଆୟୋଗ ସଦସ୍ୟ ବିବେକ ଦେବରୟ ଅନ୍ୟ ସାମୟିକ ସଦସ୍ୟମାନେ ହେଲେ ରଥିନ୍ ରୟ ଅସିମା ଗୋଏଲ୍ ଓ ପୂର୍ବତନ ପ୍ରଶାସନିକ ଅଧିକାରୀ ରତନ ଓ୍ୱାଟଲ୍

ଭାରତର ଦୁଇ କ୍ରୀଡ଼ାବିତ୍ ପିଭି ସିନ୍ଧୁ ଏବଂ ସମୀର ବର୍ମା ଏହି ଟୁର୍ଣ୍ଣାମେଙ୍କ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି ମହିଳା ସିଙ୍ଗଲସ୍ର ଗ୍ରପ୍ ଏ ରେ ପିଭି ସିନ୍ଧୁ ତାଇ ଜୁଇଙ୍ଗ୍ ଏବଂ ଝାଙ୍ଗ୍ ବେଇୱେନ୍ ସ୍ଥାନିତ ହୋଇଥିବାବେଳେ ସମୀର ବର୍ମା କଣ୍ଟ୍ରୋ ମୋମୋଟା ଟମି ସୁଗିଆର୍ଭୋ ଏବଂ କାନ୍ତାଫୋନ୍ ୱାଙ୍ଗ୍ଚାରୋଏନ୍ ଗ୍ରୁପ୍ ବି ରେ ସ୍ଥାନ ପାଇଛନ୍ତି